ଏହି ମଇଳାକୁ ବାହାରେ ଫିଙ୍ଗା ନ ଯାଇ ତାକୁ ପୁନଃ ବ୍ୟବହାର କରିବା ସହିତ ଏହା ଯେପରି ପ୍ରଦୃଷଣ ଜନିତ ସମସ୍ୟା ସୃଷ୍ଟି ନ କରେ ସେଥିପାଇଁ ସେପ୍ଟେଜ୍ ବିଶୋଧନ ପ୍ଲାଙ୍କ ନିର୍ମାଣ କରାଯାଉଛି

ଏହି ଅବସରରେ ପ୍ରରୀଠାରେ ଏକ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନ୍ଷିତ ହୋଇଥଲା

ଏହି ମର୍ମରେ ରାଜ୍ୟର ସବୁ ଥାନା ଏସ୍ପି ଓ ଡିଏସ୍ପିଙ୍କୁ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାକ୍ୟରେ ବାଣ ତିଆରି ବିକ୍ରୟ ଓ ଫୁଟାଇବାକୁ ଜନସାଧାରଣଙ୍କୁ ଡିକି ନିବେଦନ କରିଛନ୍ତି

ଏଥିସହ ଜିଲ୍ଲାରେ ଯାନବାହାନ ଚଳାଚଳ ମଧ୍ଧ ସଂପୂର୍ଣ୍ଡ ବନ୍ଦ ରହିଛି

ସରକାର ବିଭିନ୍ ଦୂର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି